ଏହି ପ୍ରକବ୍ଧଗୁଡ଼ିକ ମଧ୍ୟରେ ରହିଛି ପୁରୁଣା କାଶୀ ପାଇଁ ସମନ୍ଦିତ ଶକ୍ତି ବିକାଶ ଯୋଜନା ଏବଂ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଅଟଳ ନବୋନ୍ଦ୍ରେଷ କେନ୍ଦ୍ର ସେହିପରି ଶ୍ରୀ ମୋଦି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଆଞ୍ଚଳିକ ଚକ୍ଷୁ ଚିକିତ୍ସା କେନ୍ଦ୍ରର ଭିଭିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ଏକ ଜନସଭାକୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ନିଜ ସଂସଦୀୟ କ୍ଷେତ୍ରକୁ ଦୁଇଦିନିଆ ଗସ୍ତ ଅବସରରେ ଗତ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଏହି ମନ୍ଦିର ନଗରୀରେ ପହଞ୍ଚଥିଲେ ସେ ବାରାଣସୀ ଉପକଣ୍ଠ ନର୍ରର୍ ଗ୍ରାମକ୍ର ଯାଇ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ ସେହି ପିଲାମାନଙ୍କୁ ଦେଶର ଭବିଷ୍ୟତ ଭାବେ ବର୍ଷ୍ଣନା କରିବା ସହ କ୍ରୀଡ଼ା ଓ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଆରୋପ କରିଥିଲେ ପରେ ପ୍ରଧାନମନ୍ତ୍ରୀ କାଶୀ ବିଦ୍ୟାପୀଠର ଛାତ୍ରଛାତ୍ରୀମାନଙ୍କୁ ଭେଟିଥିଲେ ଅଙ୍ଗନବାଡ଼ି ଏବଂ ଆଶାକର୍ମୀମାନଙ୍କର ପାରିଶ୍ରମିକ ବୃଦ୍ଧି ନେଇ ଘୋଷଣା ହୋଇଥିବାରୁ ସେମାନେ ସେଠାରେ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ

ଏହି ଅଧିବେଶନ କାଳରେ ଆଲୋଚନା ଏବଂ ଅନୁମୋଦନ କରିବା ପାଇଁ ଛଅଟି ବିଲ୍ ଆଗତ କରାଯିବାର କାର୍ଯ୍ୟକ୍ରମ ରହିଛି ଚତୁର୍ଦ୍ଦଶ ଗୁଜରାଟ ବିଧାନସଭାର ଏହା ହେବ ଦ୍ୱିତୀୟ ଅଧିବେଶନ ଗତବର୍ଷ ଡିସେୟରରେ ନିର୍ବାଚନ ଅନୁଷ୍ଠିତ ହେବା ପରେ ଚଳିତ ବର୍ଷ ମାର୍ଚ୍ଚ ମାସରେ ବିଧାନସଭାର ବଜେଟ୍ ଅଧିବେଶନ ଅନୁଷ୍ଠିତ ହୋଇଥିଲା ଭିପି ମାଲ୍ଟା ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ମାଲ୍ଟାର ବ୍ୟବସାୟୀ ଗୋଷ୍ଠୀକୁ ଭାରତରେ ପୁଞ୍ଜିନିବେଶ କରିବା ପାଇଁ ଆମନ୍ତ୍ରଣ କରିବା ସହିତ ପୁଞ୍ଜି ନିବେଶ ପାଇଁ ଭାରତ ଏକ ସୁରକ୍ଷିତ ସ୍ଥାନ ବୋଲି ଭରସା ଦେଇଛନ୍ତି ଗତକାଲି ସନ୍ଧ୍ୟାରେ ଭାରତ ମାଲ୍ଟା ବ୍ୟବସାୟ ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀ ନାଇଡୁ କହିଛନ୍ତି ପୁଞ୍ଜି ନିବେଶ ପାଇଁ ଭାରତ ସମଗ୍ର ବିଶ୍ୱର ଅନ୍ୟତମ ପ୍ରକୃଷ୍ଟ ଲକ୍ଷ୍ୟସ୍ଥଳୀ

ଜନଧନ ଖାତା ଏବଂ ଜିଏସ୍ଟି ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି ସରକାରଙ୍କ ଦ୍ୱାରା ଅନେକଗୁଡ଼ିଏ ଆର୍ଥିକ ସଂସ୍କାର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ଶ୍ରୀ ନାଇଡୁ କହିଛନ୍ତି ଭାରତ ଏହାର ଭିଉିଭୂମିକୁ ଦ୍ରତଗତିରେ ପରିବ୍ୟାପ୍ତ କରିଚାଲିଛି ଏବଂ ସରକାରଙ୍କ ଦ୍ୱାରା ନିଆଯାଉଥିବା ବିଭିନ୍ନ ନୀତିଗତ ପଦକ୍ଷେପ ନୂତନ ସୁଯୋଗର ଦ୍ୱାର ଉନ୍ନକ୍ତ କରିଛି ଉପରାଷ୍ଟ୍ରପତି କହିଛନ୍ତି ମାଲ୍ଟାର କମ୍ପାନିଗୁଡ଼ିକ ପାଇଁ ସ୍ୱାସ୍ଥ୍ୟ ସାମୁଦ୍ରିକ ପରିବହନ ଚଳଚ୍ଚିତ୍ର ଔଷଧପତ୍ର ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଭାରତରେ ପୁଞ୍ଜିନିବେଶ ପାଇଁ ଯଥେଷ୍ଟ ସୁଯୋଗ ରହିଛି ଗଡ଼କରୀ ଏଜୁକେସନ୍ କେନ୍ଦ୍ର ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ଶିକ୍ଷା ହେଉଛି ସଫଳତାର ଚାବିକାଠି ଏବଂ ଶିକ୍ଷା କ୍ଷେତ୍ରରେ ପୁଞ୍ଜିନିବେଶ ଦେଶର ଭବିଷ୍ୟତ ନିର୍ମାଣ ପାଇଁ ଉଦ୍ଦିଷ୍ଟ ନାଗପୁରସ୍ଥିତ ହିସ୍ଲପ୍ କଲେଜର ପ୍ରତିଷ୍ଠାର ଦୁଇଶହ ବର୍ଷ ପୂର୍ତ୍ତି ଉସବରେ ସେ ଉଦ୍ବୋଧନ ଦେଇଛନ୍ତି ବିଶ୍ୱବିଦ୍ୟାଳୟ ମଫ୍ଟୁରୀ କମିଶନ ହିସ୍ଲପ୍ କଲେଜକୁ ଐତିହ୍ୟ ମାନ୍ୟତା ପ୍ରଦାନ କରିଛନ୍ତି ଏହି ଅବସରରେ ଶ୍ରୀ ଗଡ଼କରୀ ଏବଂ ତାମିଲନାଡୁ ରାଜ୍ୟପାଳ ଶ୍ରୀ ବନ୍ୱାରୀଲାଲ୍ ପୁରୋହିତଙ୍କ ଦ୍ୱାରା ହିସ୍ଲପ୍ କଲେଜର ସ୍କାରକୀ ଡାକଟିକେଟ୍ ଉନ୍କୋଚିତ ହୋଇଛି କଲ୍ଚର ପବ୍ଲିକେସନ୍ ସଂସ୍କୃତି ମନ୍ତ୍ରୀ ଡକ୍ର ମହେଶ ଶର୍ମା ନୂଆଦିଲ୍ଲୀଠାରେ ଜାତୀୟ ସଂଗ୍ରହାଳୟର ଦୁଇଟି ପ୍ରକାଶସନର ଶୁଭ ଉନ୍କୋଚନ କରିଛନ୍ତି 'ସିନ୍ଧୁଘାଟି ସଭ୍ୟତା ଏକ ପରିଚୟ' ଏବଂ ଜାତୀୟ ସଂଗ୍ରହାଳୟ ଗବେଷଣା ବୁଲେଟିନ୍ ଦଶମ ସଂସ୍କରଣ ସ୍ୱତନ୍ତ୍ର ସଂଖ୍ୟାକୁ ଉନ୍ମୋଚନ କରିଛନ୍ତି

ଏହି ଅବସରରେ ଉଦ୍ବୋଧନ ଦେଇ ଡକ୍ର ଶର୍ମା କ୍ରାତୀୟ ସଂଗ୍ରହାଳୟକୁ ଶୁଭେଚ୍ଛା ଜଣାଇବା ସହିତ ସଂଗ୍ରହାଳୟର କାର୍ଯ୍ୟକ୍ରମ ସଂପର୍କରେ ସଚେତନତା ସୃଷ୍ଟି କରିପାରିବ ବୋଲି ସେ କହିଛନ୍ତି ବିବିଧତାରେ ପରିପୂର୍ଣ୍ଣ ଭାରତକୁ ସାଂସ୍କୃତିକ ପରମ୍ପରା ଏକାଠି ବାନ୍ଧି ରଖିଛି ବୋଲି କହିଛନ୍ତି

ସେ କହିଛନ୍ତି ହିନ୍ଦୁ ସମାଜକୁ ଏକଚ୍ଚୁଟ କରିବା ଉଦ୍ଦେଶ୍ୟ ନେଇ ଆର୍ଏସ୍ଏସ୍ ପ୍ରତିଷ୍ଠିତ ହୋଇଥିଲା କିନ୍ତୁ ଏହାର ଅର୍ଥ ନୁହେଁ ଯେ ଏହା ଅନ୍ୟମାନଙ୍କ ପ୍ରତି ବିରୋଧାଭାସ ରଖିବ

ଶ୍ରୀ ଭାଗବତ ତାଙ୍କର ଉଦ୍ବୋଧନରେ ସଂଘ ପ୍ରତି ଥିବା ବିଭିନ୍ନ ଭ୍ରାନ୍ତଧାରଣା ବିଷୟରେ ଉଲ୍ଲେଖ କରିବା ସହ ଏହା ସମାଜର କଲ୍ୟାଣ ପାଇଁ ଅନବରତ କାର୍ଯ୍ୟ କରି ଚାଲିଛି ବୋଲି କହିଥିଲେ

ଶ୍ରୀ କୟଶଙ୍କର ଏବେ ଟାଟା ଗ୍ରପ୍ର ବିଶ୍ୱ ଶିଳ୍ପ ବ୍ୟାପାର ଅଧ୍ୟକ୍ଷ ଅଛନ୍ତି

ଭାରତ ଆମେରିକା ଆଣବିକ ଚୁକ୍ତିକୁ ସ୍ୱରୂପ ଦେବାରେ ତାଙ୍କର ଉଲ୍ଲେଖନୀୟ ଭୂମିକା ପାଇଁ ସେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି

ଫଳରେ ରାଜ୍ୟରେ ପୁଞ୍ଜିନିବେଶ ସହଜ ହେବ

ଏସିଆ କପ୍ ପାଞ୍ଚଥର ଚମ୍ପିୟନ୍ ଶ୍ରୀଲଙ୍କା ଏସିଆ କପ୍ କ୍ରିକେଟ୍ରେ ନକ୍ଆଉଟ୍ ପର୍ଯ୍ୟାୟରୁ ବିଦାୟ ନେଇଛି

ଆସନ୍ତାକାଲି ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ